ଜଗଜିତପୁର ପ୍ରକଳ୍ପ ସରକାରୀ ବେସରକାରୀ ଭାଗିଦାରୀରେ ନିର୍ମାଣ କରାଯାଇଛି

ସେ ଦୂଷ୍ଟିରୁ ଏହି କାରଖାନାଗୁଡ଼ିକର ନିର୍ମାଣ ଦ୍ୱାରା ଗଙ୍ଗାନଦୀକୁ ଅନେକ ମାତ୍ରାରେ ପ୍ରଦ୍ଷଣ ମୁକ୍ତ ରଖାଯାଇ ପାରିବ ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗଙ୍ଗା ନଦୀ ଏହାର ଉତ୍ପଭିସ୍କଳ ଉତ୍ତରାଖଣ୍ଡରୁ ସମୁଦ୍ରରେ ପହଞ୍ଚବା ପର୍ଯ୍ୟନ୍ତ ଦେଇଯାଉଥିବା ରାଜ୍ୟଗୁଡ଼ିକର ଲୋକମାନଙ୍କ ଜୀବନରେଖା ଭାବେ ବିବେଚିତ ହୋଇଆସୁଛି ଦେଶର ମୋଟ୍ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ଦୈନନ୍ଦିନ ଜୀବିକା ନିର୍ବାହନ ସହ ଗଙ୍ଗାନଦୀ କଡ଼ିତ ଥିବାରୁ ଏହାକୁ ପ୍ରଦୂଷଣମୁକ୍ତ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସରକାର ନ୍ନଆ ଚିନ୍ତାଧାରା ଓ ଆଭିମୁଖ୍ୟ ସହ ଅଗ୍ରସର ହେଉଛନ୍ତି ଓ ନମାମୀ ଗଙ୍ଗେ ମିଶନକୁ କେବଳ ଗଙ୍ଗାନଦୀକୁ ପ୍ରଦୃଷଣମୁକ୍ତ କରିବା ମଧ୍ୟରେ ସୀମିତ ନ ରଖି ଏହାକୁ ଦେଶର ସର୍ବବୃହତ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତିଗଙ୍ଗାନଦୀକୁ ପ୍ରଦୃଷଣମୁକ୍ତ ରଖିବା ପାଇଁ ବହୁସଂଖ୍ୟାରେ ନର୍ଦ୍ଦମା ଜଳ ପରିଷ୍କାର କାରଖାନା ସ୍ଥାପନ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଜଳଶକ୍ତି ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମିଶନ ଭିତ୍ତିରେ କାର୍ଯ୍ୟ କରୁଛି ଏଥିପାଇଁ ଜଳଜୀବନ ମିଶନ କାର୍ଯ୍ୟକାରୀ କରାଯାଉଛି

ସେ କହିଛନ୍ତି କୃଷକ ଶ୍ରମିକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅଣାଯାଇଥିବା ବଡ଼ବଡ଼ ସଂସ୍କାରମୂଳକ ପଦକ୍ଷେପରୁ ସେମାନଙ୍କ ସମେତ ଦେଶର ମହିଳା ଓ ଯୁବପିଢ଼ି ମଧ୍ୟ ଉପକୂତ ହୋଇଛନ୍ତି କୃଷି ଓ ଶ୍ରମ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ବିରୋଧରେ ବିରୋଧୀଦଳମାନେ ଆନ୍ଦୋଳନ କରୁଥିବାରୁ ତାହାର ସେ ସମାଲୋଚନା କରିଛନ୍ତି କୋବିଡ୍ ଷ୍ଟାଟସ୍ ଦେଶରେ କୋବିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିିିତ ହେଉଥିବା ସଂକ୍ମିତମାନଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ଗତ ମାସେ ଧରି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଶତକଡ଼ା ଶହେଭାଗକୁ ଅତିକ୍ରମ କରିଯାଇଛି

ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଏବଂ ଆଇସିୟ ଡାକ୍ତରମାନଙ୍କର ଚିକିତ୍ସା ପଦ୍ଧତି ଯୋଗୁଁ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ଘଟିଚ୍ଛି ବ୍ୟାପକ ନମୁନା ପରୀକ୍ଷା ମାଧ୍ୟମରେ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଫଳପ୍ରଦ ଚିକିତ୍ସା କରାଯାଉଛି ଓ ଗୃହ ମଧ୍ୟରେ ପୃଥକ ହୋଇ ରହିଥିବା ସଫକ୍ରମିତ ବ୍ୟକ୍ତି ଏବଂ ହସ୍କିଟାଲ ଛଡ଼ା ଅନ୍ୟାନ୍ୟ ପୃଥକୀକରଣ କେନ୍ଦ୍ରରେ ଥିବା ସଂକ୍ରମିତ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଏହା ବ୍ୟତୀତ ଅନେକ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ଶ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ଓ ଆମେରିକାର ବୈଦେଶିକମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବାର କାର୍ଯ୍ୟସ୍ଟଚୀ ରହିଛି

ବୈଦେଶିକ ମନ୍ତ୍ରଣାଳୟ କହିଛି ଗିଲଗିଟି ଓ ବଲ୍ଟିସ୍ଥାନ ସମେତ ଜାମ୍ମୁ କାଶ୍ୱୀର ଓ ଲଦାଖ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି

ପାକିସ୍ତାନ ଦ୍ୱାରା ବଳପୂର୍ବକ ଅଧିକାର କରାଯାଇଥିବା ଅଞ୍ଚଳକୁ ପାକିସ୍ତାନ ସରକାର ନିଜର ଅଞ୍ଚଳର କହିବାର କୌଣସି ଯଥାର୍ଥତା ନାହିଁ ବୋଲି ଭାରତ ଦୃଢ଼ ଭାବେ କହିଛି

ଏହି ସମରାଭ୍ୟାସ ସମୟରେ ଯୁଦ୍ଧ ବିମାନ ନିରୋଧୀ ଓ ଉଡ଼ାଜହାଜ ନିରୋଧୀ ଯୁଦ୍ଧ କୌଶଳମାନ ଅଭ୍ୟାସ କରାଯାଇଥିଲା ଏହି ସମରାଭ୍ୟାସ ସମୟରେ କୋବିଡ୍ ନାଇଣ୍ଟିନ୍ ସମ୍ୟନ୍ଧୀୟ ସମସ୍ତ ନିୟମଗୁଡ଼ିକର ପାଳନ କରାଯାଇଥିଲା

ଏହି ଟ୍ରେନ୍ରେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକ ପଠାଯାଉଛି ଦୂରାନ୍ତୋ ସ୍ୱେଶାଲ୍ ଟ୍ରେନ୍ କୋଭିଡ୍ କଟକଣା ସମୟରେ ରେନିଗୁଷ୍କାରୁ ହଜରତ୍ ନିକ୍ଷାମୁଦ୍ଦିନ୍ ପର୍ଯ୍ୟନ୍ତ ଦୁଗ୍ମ ପରିବହନ କରି ନେଇଛି

ରେନିଗୁଷ୍କାରୁ ଦିଲ୍ଲୀକୁ ଦୁଗ୍ଧ ପଠାଯାଇ ଦେଶରେ ଦୁଗ୍ଧ ଯୋଗାଣରେ ସନ୍ତୁଳନତା ଅଣାଯାଇପାରିଛି

ଏଥିପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ୍ ଦୁଗ୍ର ଯୋଗାଉଛି

ଏହି ଟ୍ରେନ୍ ଚଳାଚଳ ଯୋଗୁଁ ଏଥିରେ ଦୁଗ୍ମ ସହିତ ପାର୍ସଲ ଭ୍ୟାନ୍ ଯୋଗେ ମାଲପତ୍ର ମଧ୍ୟ ପରିବହନ କରାଯାଇ ପାରୁଛି